ଅଲ୍ ପାର୍ଟି ମିଟିଂ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ସଂସଦର ଶୀତକାଳିନ ଅଧିବେଶନ ଲାଗି ଆଜି ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଡକାଯାଇଛି ରାଜ୍ୟସଭା ଅଧ୍ୟକ୍ଷ ଏମ୍ଭେଙ୍କିୟାନାଇଡୁ ରାଜ୍ୟସଭାର ସମସ୍ତ ରାଜନୈତିକ ଦକର ନେତାମାନଙ୍କୁ ବୈଠକରେ ଉପସ୍ଥିତ ହେବାକୁ ଆମନ୍ତ୍ରଣ କରିଛନ୍ତି ଗତକାଲି ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଦ୍ୱାରା ଆହୃତ ସର୍ବଦଳୀୟ ବୈଠକରେ ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତ ରାଜନୈତିକ ଦଳ ସହଯୋଗ କରିବେ ବୋଲି ପ୍ରତିଶ୍ରତି ଦେଇଛନ୍ତି ବୈଠକ ପରେ ସମ୍ଭାଦଦାତାମାନଙ୍କୁ ବାଚସ୍କତି ବିଲା କହିଛନ୍ତି ବିରୋଧୀଦଳ ପକ୍ଷରୁ ସେହିସବୁ ପ୍ରସଙ୍ଗଗୁଡ଼ିକୁ ଆଲୋଚନା ପାଇଁ ଅନୁମତି ପ୍ରଦାନ କରାଯିବ ଯେଉଁ ପ୍ରସଙ୍ଗ କାର୍ଯ୍ୟ ପରାମର୍ଶଦାତା କମିଟି ଦ୍ୱାରା ଅନୁମୋଦିତ ହୋଇଥିବ ଏହି ଅବସରରେ ବୈଠକରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରିଛନ୍ତି ବୈଠକରେ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ଅନ୍ୟ ଦକର ନେତାମାନଙ୍କ ସହ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଶୀତକାଳୀନ ଅଧିବେଶନ ଜନକୈନ୍ଦ୍ରିକ ଏବଂ ବିକାଶକେନ୍ଦ୍ରିକ ହେବ ବୋଲି ସେ ଆଶା କରନ୍ତି କେନ୍ଦ୍ରମନ୍ତୀ ପ୍ରହ୍ଲାଦ ପଟେଲ ଏବଂ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ଅଧୀରରଂଜନ ଚୌଧୁରୀ ଡିଏମ୍କେ ନେତା ଟିଆର୍ବାଲୁ ଏବଂ ଟିଏମ୍ସି ନେତା ସୁଦୀପ ବନ୍ଦୋପାଧ୍ୟାୟ ଏଲ୍ଜେପି ନେତା ଚିରାଗ ପାଶ୍ୱାନ ବହୁଜନ ସମାଜବାଦୀ ପାର୍ଟିର ଦାନିସ ଅଲ୍ଲୀ ଏବଂ ଏଆଇଏମ୍ଆଇଏମ୍ ନେତା ଅସଉଦ୍ଦିନ ଓଓ୍ୱେସି ବୈଠକରେ ଯୋଗଦେଇଥିଲେ

ଶାହା ଆଦି ମହୋତ୍ସବ ଆଦିବାସୀ ସଫପ୍ରଦାୟର ବିକାଶ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରାଥମିକତା ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ନ୍ତଆଦିଲ୍ଲୀଠାରେ ଜାତୀୟ ଆଦିବାସୀ ଉତ୍ସବ 'ଆଦି ମହୋତ୍ସବ'କୁ ଉଦ୍ଘାଟନ କରିବା ଅବସରରେ ସେ କହିଛନ୍ତି ବିଜେପି କ୍ଷମତାକୁ ଆସିବା ପରେ ଆଦିବାସୀ ସମୁଦାୟଙ୍କ ଉନ୍ନତି ନିମନ୍ତେ ଏହା କାର୍ଯ୍ୟକରି ଆସୁଛି ଆଦିବାସୀବହୁଳ ଅଞ୍ଚଳରେ ସରକାର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପଭି ନେଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି ଆଦିବାସୀ କଲ୍ୟାଣମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା ଏହି ଅବସରରେ କହିଛନ୍ତି ଯେ ଆଦିବାସୀମାନଙ୍କୁ ସଶକ୍ତ କରିବା ନିମିତ୍ତ ସରକାରଙ୍କ ପକ୍ଷରୁ ବନ ଧନ ଯୋଜନା ଆରମ୍ଭ ହୋଇଛି ଏଥିସହିତ ଆନ୍ତର୍ଜାତିକ ବଜାରରେ ଆଦିବାସୀଙ୍କ ସ୍ୱତନ୍ତ୍ର କଳା ସଂସ୍କୃତି ହସ୍ତଶିଳ୍ପକୁ ପରିଚିତ କରାଇବା ପାଇଁ ମନ୍ତ୍ରଣାଳୟ ପ୍ରୟାସ କରୁଛି ରାଜ୍ୟ ଆଦିବାସୀ ଉନ୍ନୟନ ମନ୍ତ୍ରୀ ରେଣୁକା ସିଂ କହିଛନ୍ତି ଆଦି ମହୋହବର ଉଦ୍ଦେଶ୍ୟ ହେଉଛି ପ୍ରମ୍ରଖ ସହରଗ୍ରଡ଼ିକରେ ମଧ୍ୟସ୍ଥିଙ୍କ ବିନା ସହାୟତାରେ ଆଦିବାସୀ କାରିଗରଙ୍କ ଉତ୍ପାଦକୁ ଏକ ବିସ୍ତୃତ ବଜାରରେ ପରିଚିତ କରାଇବା

ମହା ଫାମର୍ସ ମହାରଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିୟାରି ଅକ୍ଟୋବର ନଭେମ୍ବର ମାସରେ ରାଜ୍ୟରେ ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷତିର ବିବରଣୀ ନେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି

ଏଥିସହ ପ୍ରଭାବିତ ଅଞ୍ଚଳର ଚାଷ ଜମିଗୁଡ଼ିକ ଉପରୁ ଜମି ରାଜସ୍ୱ ଛାଡ଼ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ପିଲାଙ୍କ ପାଇଁ ସ୍କୁଲ୍ କଲେଜ୍ ପରୀକ୍ଷା ଫି' ଛାଡ଼ କରିବା ପାଇଁ ରାଜ୍ୟ ପାଳ ଘୋଷଣା କରିଛନ୍ତି ପ୍ରଶାସନ ତୁରନ୍ତ ଏହି ସହାୟତା ପ୍ରଦାନ କରିବା ସକାଶେ ଶ୍ରୀ କୋସିୟାରି ନିର୍ଦ୍ଦେଶ ଦେଇଛନ୍ତି

ଡିଆର୍ଡିଓ ଷ୍ଟାଟେଜିକ୍ କମାଣ୍ଡ ଫୋର୍ସ ପକ୍ଷରୂ ଏହି ପରୀକ୍ଷା କରାଯାଇଥିଲା

ଏହା ଏକହଜାର କିଲୋମିଟର ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଏବଂ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି

ଶ୍ରୀମତୀ ସୀତାରମଣ ରାଜସ୍ଥାନ ଟିକସ ସହଯୋଗୀ ସଂଘର କର୍ମକର୍ତ୍ତା ଏବଂ ଲଘୁ ଉଦ୍ୟୋଗ ଭାରତୀ ସଭ୍ୟମାନଙ୍କ ସହ ଗତକାଲି ନ୍ତଆଦିଲ୍ଲୀରେ ଏ ନେଇ ଆଲୋଚନା କରିଛନ୍ତି କିଏସ୍ଟି ଫର୍ମକୁ ସରଳୀକରଣ କରିବା ଏବଂ ଯେଭଳି ସମସ୍ତେ ଏହାର ଲାଭ ପାଇପାରିବେ ସେ ନେଇ ବ୍ୟବସ୍ଥା କରିବା ଏହି ଆଲୋଚନାର ଲକ୍ଷ୍ୟ ଥିଲା ଅର୍ଥମନ୍ତ୍ରୀ ଦେଶରେ ଥିବା ସମସ୍ତ ଟିକସ ସହଯୋଗୀମାନଙ୍କୁ ଆସନ୍ତା ଆର୍ଥିକ ବର୍ଷରୁ ବ୍ୟବହାର ହେବାକୁ ଥିବା ନ୍ତଆ ଜିଏସ୍ଟି ରିଟର୍ଣ୍ଣ ଫର୍ମ ସମ୍ବନ୍ଧରେ ଜାଣିବା ନେଇ ଆହ୍ୱାନ ଦେଇଛନ୍ତି ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଗତକାଲି ଭାରତରେ ସ୍ୱାସ୍ଥ୍ୟସେବା ସଂପର୍କିତ ଷଷ୍ଠ ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ୍ କରିଛନ୍ତି ଗୁଜରାଟର ଗାନ୍ଧିନଗରସ୍ଥିତ ମହାତ୍ମା ମନ୍ଦିରରେ ଏହି ତିନିଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବା ଅବସରରେ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ମୋଦି ସରକାରଙ୍କ ଲକ୍ଷ୍ୟ ହେଉଛି ସମସ୍ତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଏଥିପାଇଁ ସରକାର ସମସ୍ତଙ୍କ ସହଯୋଗ ଚାହାନ୍ତି

ଡବୁବି ଫାର୍ମର୍ସ ପଶ୍ଚିମବଙ୍ଗ ସରକାର ନିଷ୍ପଭି ନେଇଛନ୍ତି ଯେ ଯେଉଁ ଚାଷୀମାନେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବୁଲ୍ବୁଲ୍ ଦ୍ୱାରା ପ୍ରଭାବିତ ହୋଇଛନ୍ତି ସେମାନଙ୍କ ପାଇଁ ଏକ ବିକଳ୍ପ ଚାଷର ବ୍ୟବସ୍ଥା କରାଯିବ

ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ରାଜ୍ୟ ପ୍ରଶାସନ ସହ ସଚିବାଳୟରେ ବୁଲ୍ବୁଲ୍ ପରବର୍ତ୍ତୀ ଉଦ୍ଧାର ଏବଂ ଥଇଥାନ ସଂପର୍କିତ କାର୍ଯ୍ୟର ସମୀକ୍ଷା କରିଛନ୍ତି

ଅନ୍ୟପକ୍ଷରେ ରାଜ୍ୟ ବିଜେପି ଅଧ୍ୟକ୍ଷ ତଥା ସାଂସଦ ଦିଲ୍ଲୀପ ଘୋଷ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ରିଲିଫ୍ ସାମଗ୍ରୀ ବର୍ଷନରେ ରାଜନୀତି କରୁଛନ୍ତି ଜୟଶଙ୍କର ଇଣ୍ଟରଭିଉ ବୈଦେଶିକ ମନ୍ତ୍ରୀ ଏସ୍ଜୟଶଙ୍କର କହିଛନ୍ତି ଭାରତକୁ ସନ୍ତାସବାଦୀ ପଠାଇବାକୁ ରୋକିବା ଦିଗରେ ପାକିସ୍ତାନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ଗତ ସପ୍ତାହରେ ପ୍ୟାରିସର ଏକ ସମ୍ବାଦପତ୍ରକୁ ସାକ୍ଷାତକାର ଦେବା ଅବସରରେ ଜୟଶଙ୍କର କହିଛନ୍ତି ଯଦି ଇସଲାମାବାଦ ଭାରତ ସହ ସୁସଫପର୍କ ସ୍ଥାପନ ପାଇଁ ଆଗ୍ରହୀ ଥାଆନ୍ତା ତେବେ ଦାଉଦ୍ ଇବ୍ରାହିମ୍ ଏବଂ ହାଫିଜ୍ ସଇଦି ଭଳି ସନ୍ତାସବାଦୀଙ୍କୁ ଭାରତକୁ ହସ୍ତାନ୍ତର କରିଥାଆନ୍ତା ବୈଦେଶିକମନ୍ତ୍ରୀ କହିଛନ୍ତି ଗତ କିଛିବର୍ଷ ହେବ ଉଭୟ ଦେଶ ମଧ୍ୟରେ ସଂପର୍କ ତିକ୍ତତାପୂର୍ଣ୍ଣ ରହିଆସିଛି ପାକିସ୍ତାନରେ ସନ୍ତ୍ରାସବାଦ ଏକ ଶିଳ୍ପରେ ପରିଣତ ହୋଇଥିବା ସେ କହିଚ୍ଚନ୍ତି ଏସ୍ଏଲ୍ ପ୍ରେସିଡେଣ୍ଟ୍ ଶ୍ରୀଲଙ୍କାର ବିଦାୟୀ ରାଷ୍ଟ୍ରପତି ମୈତ୍ରିପାଲ ଶିରିସେନା କହିଛନ୍ତି ତାଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ସେ ଦେଶବାସୀଙ୍କୁ ଦେଇଥିବା କଥା ରଖିବାରେ ସକ୍ଷମ ହୋଇଛନ୍ତି ରାଷ୍ଟ୍ରପତି ନିର୍ବାଚନ ଶେଷହେବା ପରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ଶିରିସେନା କହିଛନ୍ତି ନୂଆ ରାଷ୍ଟ୍ରପତିଙ୍କ ପାଇଁ ଦୁର୍ନୀତିମୁକ୍ତ କ୍ୟାବିନେଟ୍ ଗଠନ କରିବା ଏକ ଚ୍ୟାଲେଞ୍ଜ ହେବ